ସଂସଦୀୟ ବ୍ୟାପାର କ୍ୟାବିନେଟ୍ କମିଟିର ଆକି ସନ୍ଧ୍ୟାରେ ନ୍ତଆଦିଲ୍ଲୀରେ ଏକ ବୈଠକ ବସି ଏହି ନିଷ୍କଭି ନିଆଯାଇଛି କୋର୍ଟ୍ କୋଲ୍ ଏକ କୋଇଲା ଖଣି ବଣ୍ଟନ ମାମଲାରେ ଯାଞ୍ଚ କମିଟି ସମ୍ମୁଖରେ ଭୁଲ୍ ତଥ୍ୟ ଉପସ୍ଥାପନ କରିଥିବାର୍ତ ଦିଲ୍ଲୀର ଏକ ଅଦାଲତ ଶିଳ୍ପପତି ନବୀନ ଜିନ୍ଦଲ ଓ ତାଙ୍କ କମ୍ପାନୀର ଆଉ ଚାରି କଣ ଅଫିସର୍କର ଆଜି ବିଚାର ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ବିଚାରପତି ଭାରତ ପରାସର ଠକେଇ ଓ ଅପରାଧ ଷଡ଼ଯନ୍ତ୍ର ଭଳି ଅଭିଯୋଗ ସେମାନଙ୍କ ବିରୁଦ୍ଧରେ ରୁଜୁ କରିଛନ୍ତି ମଧ୍ୟପ୍ରଦେଶର ଉରତନ୍ ଉତ୍ତର କୋଇଲା ଖଣି ବଣ୍ଟନ ମାମଲାରେ ଏହି ଅଭିଯୋଗ ର୍ରକ୍ତ ହୋଇଛି

ସେମାନେ ମଧ୍ୟପ୍ରଦେଶର ସେହି କୋଇଲା ଖଣିକୁ ପାଇବା ପାଇଁ କୋଇଲା ମନ୍ତ୍ରଣାଳୟ ସହ ଜାଲିଆତି କରିଥିବାର ଅଭିଯୋଗରେ ଉଲ୍ଲେଖ କରାଯାଇଛି

ଏହି ବିଲ୍ରେ କେନ୍ଦ୍ରୀୟ ସ୍ଚଚନା କମିଶନ୍ ଓ ରାଜ୍ୟ ସ୍ଚଚନା କମିଶନ୍ଗୁଡ଼ିକର ସୂଚନା କମିଶନର୍ମାନଙ୍କ କାର୍ଯ୍ୟକାଳ ବେତନ ଭତ୍ତା ଓ ଅନ୍ୟାନ୍ୟ ଚାକିରି ସୁବିଧା ବିଷୟରେ ସରକାର ନିଷ୍କଭି ନେବାକୁ ବ୍ୟବସ୍ଥା ରହିଛି ବିଲ୍କୁ ଉପସ୍ଥାପନ କରି କର୍ମଚାରୀ ସର୍ବସାଧାରଣ ଆପଭି ଅଭିଯୋଗ ଓ ପେନ୍ସନ୍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ଦେଶର ଆର୍ଟିଆଇ ଆଇନ୍ର ସ୍ୱାୟତ୍ତାକୁ କାଟ୍ଛାଷ୍ଟ କରିବା ପାଇଁ ଏହି ବିଲ୍ ଉଦ୍ଦିଷ୍ଟ ନୁହେଁ କଂଗ୍ରେସ ବାମପନ୍ଥୀ ଦଳ ଟିଏମ୍ସି ଡିଏମ୍କେ ଆମ୍ ଆଦ୍ମୀ ପାର୍ଟି ଓ ଆର୍ଜେଡି ସମେତ ବିରୋଧୀ ଦଳମାନେ ବିଲ୍କୁ ପରବର୍ତ୍ତୀ ଯାଞ୍ଚ ପାଇଁ ସିଲେକ୍ କମିଟି ପାଖକୁ ପଠାଇବା ଲାଗି ଦାବି କରିଆସ୍ଟ୍ରିଛନ୍ତି ମାନରଟି ଏମ୍ପାୱାର୍ମେଣ୍ଟ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟଗୁଡ଼ିକର ସାମାଜିକ ଅର୍ଥନୈତିକ ଓ ଶିକ୍ଷାଗତ ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି

ମନ୍ତ୍ରୀ କହିଛନ୍ତି ସରକାରଙ୍କର ସବ୍କା ସାଥ୍ ସବ୍କା ବିକାଶ୍ ସ୍ଲୋଗାନ୍ ଅନୁସାରେ ତାଙ୍କ ମନ୍ତ୍ରଣାଳୟ ସମସ୍ତଙ୍କ ପାଇଁ ସମାନ ସ୍ରଯୋଗ ପ୍ରଦାନକୁ ନିଶ୍ଚିତ କର୍ତ୍ଛି ଆର୍ଏସ୍ ଭ୍ୟାକେନ୍ନି ସରକାର କହିଛନ୍ତି ଖାଲି ପଡ଼ିଥିବା ସ୍ଥାନଗୁଡ଼ିକର ନିୟମିତ ଭାବେ ପ୍ରରଣ କରାଯାଉଛି ଓ ଗତ କିଛି ବର୍ଷ ଧରି ଖାଲି ପଡ଼ିଥିବା ପଦବୀଗୁଡ଼ିକରେ ଯଥେଷ୍ଟ ହ୍ରାସ ଘଟିଛି

ସେ କହିଛନ୍ତି ଏଥିପାଇଁ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଚତା ଆଶିବା ଲାଗି ସରକାର ଗ୍ରପ୍ ବି ଓ ସି ପଦବୀଗୁଡ଼ିକ ଲାଗି ସାକ୍ଷାତକାରକୁ ଲୋପ କରିସାରିଛନ୍ତି ସେ କହିଛନ୍ତି ଅଧିକ ସ୍ପଚ୍ଛତା ଉଦ୍ଦେଶ୍ୟରେ ସାକ୍ଷାତକାରଗ୍ରଡ଼ିକର ତଦାରଖ ଲାଗି ଏକ ବ୍ୟବସ୍ଥା ମଧ୍ୟ ସ୍ଥାପନ କରାଯାଇଛି ଆର୍ଏସ୍ ଏମ୍ପି ତାମିଲନାଡ଼ୁରୁ ନିର୍ବାଚିତ ପାଞ୍ଚ କଣ ରାଜ୍ୟସଭା ସଦସ୍ୟ ଆଜି ଶପଥ ନେଇଛନ୍ତି

ଆର୍ଏସ୍ ଡାଟା ଇଲେକ୍ରୋନିକ୍ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ କହିଛନ୍ତି ଏକ ବ୍ୟକ୍ତିଗତ ତଥ୍ୟ ସ୍ୱରକ୍ଷା ବିଲ୍ ବିଚାରାଧୀନ ରହିଛି ଅବସରପ୍ରାପ୍ତ ବିଚାରପତି ବିଏନ୍ ଶ୍ରୀକ୍ରିଷାଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଏହାର ଚିଠା ଦାଖଲ କରିଛନ୍ତି ଖୁବ୍ ଶୀଘ୍ର ଏହି ବିଲ୍ ପାର୍ଲାମେଷ୍ଟରେ ଉପସ୍ଥାପିତ ହେବ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟଗୁଡ଼ିକୁ ସାମାଜିକ ଗଣମାଧ୍ୟମରେ ପ୍ରକାଶ ହେବାକୁ ରୋକିବା ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସୁଦ୍ଧା ତଥ୍ୟ ଦେଶ ବାହାରକୁ ଚାଲିଯିବାରୁ ରୋକିବା ସକାଶେ କୌଣସି ବ୍ୟବସ୍ଥା ନାହିଁ

ପରେ ଏହି ବୈଠକ ଡକାଯିବାକୁ ନିଷ୍ପତ୍ତି ନିଆଯାଇଛି

ଆଜି ରାଜ୍ୟସଭାରେ କିଛି ଅତିରିକ୍ତ ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ଚିପ୍ ଲଗାଯାଇଥିବା ଇ ପାସ୍ପୋର୍ଟ୍ ଜାରି କରିବାକୁ ଯୋଜନା କରୁଛି ସେ କହିଛନ୍ତି ଆବେଦନକାରୀଙ୍କର ବ୍ୟକ୍ତିଗତ ତଥ୍ୟ ସେହି ଚିପ୍ରେ ଡିକିଟାଲ୍ ଉପାୟରେ ସ୍ୱାକ୍ଷରିତ ହୋଇ ମହଜୁଦ୍ ରହିବ ଚିପ୍ରେ କୌଣସି ପକାର ଜାଲିଆତି କରାଗଲେ ଏହା ଜଣାପଡ଼ିଯିବ ଓ ପାସ୍ପୋର୍ଟ୍ର ବୈଧତା ନଷ୍ଟ ହୋଇଯିବ

ଲୋକସଭାରେ ଏକ ଲିଖିତ ଉତ୍ତରରେ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରତନଲାଲ କଟାରିଆ କହିଛନ୍ତି ଦେଶର ଗ୍ରାମାଞ୍ଚଳରେ ମରୁଡ଼ି ସଦୃଶ ପରିସ୍ଥିତିର ମୁକାବିଲା ପାଇଁ ତାଙ୍କ ମନ୍ତ୍ରଣାଳୟ ଅନେକ ପଦକ୍ଷେପ ଗ୍ରହଣ କରିଛି ସେ କହିଛନ୍ତି ଜଳଶକ୍ତି ଅଭିଯାନ ଆରମ୍ଭ କରାଯାଇଛି ଯାହା ଅନୁସାରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମିଶନ୍ ଭିତ୍ତିରେ କଳର ସଂରକ୍ଷଣ ପାଇଁ ଅଭିଯାନ ଆରମ୍ଭ କରାଯାଇଛି ମନ୍ତ୍ରୀ କହିଛନ୍ତି ଜଳ ଏକ ରାଜ୍ୟସ୍ତରୀୟ ପ୍ରସଙ୍ଗ ହୋଇଥିବାରୁ ଜଳଶକ୍ତି ମନ୍ତ୍ରଣାଳୟ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସକାଶେ ରାଜ୍ୟ ସରକାରମାନଙ୍କୁ ସହାୟତା ଯୋଗାଉଛି ଏମ୍ଇଏ ଯାଦବ ପାକ୍ ଭାରତ କହିଛି କୁଳଭୂଷଣ ଯାଦବଙ୍କ ପାଖକୁ ଭାରତର କୂଟନୀତିଜ୍ଞମାନଙ୍କୁ ଯିବାକୁ ପାକିସ୍ତାନ ସମ୍ପର୍ଣ୍ଣ ସ୍ୱାଧୀନତା ପ୍ରଦାନ କରିବ ବୋଲି ସେ ଆଶା କରୁଛି ଶ୍ରୀ ଯାଦବ ଗୁପ୍ତଚର କାର୍ଯ୍ୟ ଅଭିଯୋଗରେ ପାକିସ୍ତାନ ଜେଲ୍ରେ ଅଛନ୍ତି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କର ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଏ ସଂକ୍ରାନ୍ତରେ ଭାରତ ପାକିସ୍ତାନ କର୍ତ୍ତ୍ୱପକ୍ଷଙ୍କ ସହ ଯୋଗାଯୋଗ କରିଆସୁଛି ନେଭି ଚିଫ୍ ନୌବାହିନୀ ମୁଖ୍ୟ ଆଡମିରାଲ୍ କରମବୀର ସିଂହ କହିଛନ୍ତି ଜାହାଜ ନିର୍ମାଣ କ୍ଷେତ୍ର ଦେଶକୁ ପାଞ୍ଚ ଲକ୍ଷ କୋଟି ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ହାସଲରେ ସହାୟତା କରିବ ନ୍ନଆଦିଲ୍ଲୀରେ ଜାହାଜ ନିର୍ମାଣ ମାଧ୍ୟମରେ ଦେଶଗଠନ ସଂକ୍ରାନ୍ତ ଏକ ଆନ୍ତର୍ଜାତିକ ଆଲୋଚନାଚକ୍ରରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଆଡମିରାଲ୍ ସିଂହ କହିଛନ୍ତି ଭାରତୀୟ ନୌବାହିନୀ କ୍ରେତାରୁ ନିର୍ମାତାକୁ ରୂପାନ୍ତରିତ ହୋଇଛି ଏବଂ ଆଗକୁ ଥିବା ଚ୍ୟାଲେଞ୍ଜଗୁଡ଼ିକର ଏହା ସମ୍ମୁଖୀନ ହୋଇପାରିବ

ନିର୍ବାଚନ କମିଶନ୍ ଏକ ବିବୃତ୍ତିରେ କହିଛି ହୋସିଆରପୁର କିଲ୍ଲା ନିର୍ବାଚନ କାର୍ଯ୍ୟାଳୟର ନିର୍ବାଚନ ତହସିଲଦାର କର୍ଷ୍ଣେଲ୍ ସିଂହଙ୍କୁ ସସ୍ପେଣ୍ଡ କରାଯାଇଛି ବିଧିବଦ୍ଧ ଭୋଟର୍ ଶିକ୍ଷା ଓ ନିର୍ବାଚନ ଅଂଶଗ୍ରହଣ ଦାୟିତ୍ୱରେ ଥିବା ରାଜନ୍ ମୋଙ୍ଗାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ହୋସିଆର୍ପୁର ପ୍ରିଣ୍ଟିଂ ପ୍ରେସ୍ ମାଲିକ ତଜିନ୍ଦର ସିଂହଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି ଭୋଟରମାନଙ୍କୁ ଭୋଟ୍ ଦେବା ପାଇଁ ପ୍ରବର୍ତ୍ତାଇବା ଲାଗି ଅଭିଯାନର ଅଂଶସ୍ୱରୂପ ଗତ କାନୁଆରୀ ମାସରେ ପାଳିତ ହୋଇଥିବା ଜାତୀୟ ଭୋଟର ଦିବସ ଅବ୍ୟବହିତ ପୂର୍ବରୁ ସେହି ହୋର୍ଡିଂଗୁଡ଼ିକୁ ଲଗାଯାଇଥିଲା

ଏହି ନିର୍ଦ୍ଦେଶର ପାଳନ ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇ ଦେବାକୁ ମଧ୍ୟ କୋର୍ଟ୍ ନିର୍ଦ୍ଦେଶ ଦେଇଛନ୍ତି

ପିଲାମାନଙ୍କ ପ୍ରତି ଯୌନ ନିର୍ଯାତନା ମାମଲାଗୁଡ଼ିକରେ ଠିକ୍ ସମୟରେ ଫୋରେନ୍ସିକ୍ ରିପୋର୍ଟ ଦାଖଲକୁ ନିଣ୍ଡିତ କିରବା ପାଇଁ ସୁପ୍ରିମ୍କୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଆଫ୍ଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମୁଖପାତ୍ର ନସରଦ୍ ରହିମ୍ କହିଛନ୍ତି ସମସ୍ତ ମୃତ ବ୍ୟକ୍ତି ସରକାରୀ ଚାକିରିଆ କାବୁଲ୍ ପୁଲିସ୍ ମୁଖପାତ୍ର ହେରଦୋଷ ଫରାମାର୍ଜ କହିଛନ୍ତି ଏକ ଚୁମ୍ଭକୀୟ ବିସ୍କୋରକ ପଦାର୍ଥ ଦ୍ୱାରା ସେହି ବିସ୍କୋରଣ କରାଯାଇଥିଲା ସେହି ବିସ୍କୋରକ ପଦାର୍ଥଟିକୁ ବସ୍ ଦେହରେ ଖଞ୍ଜା ଯାଇଥିଲା କାବୁଲ୍ର ପୂର୍ବ ଭାଗରେ ଆଉ ଏକ ବିସ୍ଫୋରଣ ଘଟିଥିବାର ଖବର ମିଳିଛି

ଜାପାନ୍ ଓପନ୍ ପିଭି ସିନ୍ଧୁ ଓ ବି ସାଇ ପ୍ରଣୀତ୍ କାପାନ୍ ଓପନ୍ ଟୁର୍ଷ୍ଣାମେଣ୍ଟର କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି କିନ୍ତୁ ଏଚ୍ଏସ୍ ପ୍ରଣୟ ପ୍ରତିଯୋଗୀତାରୁ ବାଦ୍ ପଡ଼ିଛନ୍ତି